ପ୍ରଧାନମନ୍ତ୍ରୀ ବୈଠକରେ ଉଦ୍ବୋଧନ ଦେବେ

ପିଏମ୍ ବିଜେପି ସିଏସ୍ ବିଜେପି ସଭାପତି ଅମିତ୍ ଶାହାଙ୍କ ସମେତ ପାର୍ଟିର ତୁଙ୍ଗନେତାମାନେ ଏବେ ନୂଆଦିଲ୍ଲୀରେ ବିକେପି ଶାସିତ ରାଜ୍ୟଗୁଡ଼ିକର ମ୍ରଖ୍ୟମନ୍ତ୍ରୀ ଓ ଉପମ୍ରଖ୍ୟମନ୍ତ୍ରୀମାନଙ୍କ ସହିତ ଏକ ବୈଠକରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ବୈଠକରେ ଉଦ୍ବୋଧନ ଦେବେ ଏଥିରେ ସରକାରଙ୍କ ଗରିବ କଲ୍ୟାଣ ନୀତିର ସମୀକ୍ଷା କରାଯାଉଛି ଓ ଗରିବ କୃଷକ ଦଳିତ ଆଦିବାସୀ ଯୁବକ ଓ ମହିଳାମାନଙ୍କୁ ସର୍ବାଧିକ ସହାୟତା ଯୋଗାଇଦେବାପାଇଁ ବିଭିନ୍ନ ଉପାୟ ଉପରେ ଆଲୋଚନା ହେଉଛି

ତାଙ୍କୁ ମେଟ୍ରୋପଲିଟାନ୍ ମାକ୍କିଷ୍ଟ୍ରେଟ୍ ସୁମିତ୍ ଆନନ୍ଦଙ୍କ ଅଦାଲତରେ ହାଜର କରାଯାଇଥିଲା କୋର୍ଟକ୍ଷ ମଧ୍ୟରେ ତାଙ୍କ ସହ କଥାବାର୍ତ୍ତା କରିବାପାଇଁ ଅନୁମତି ଦେବାକୁ ତାଙ୍କ ଓକିଲଙ୍କ ଅନୁରୋଧକୁ କୋର୍ଟ ରକ୍ଷାକରିଥିଲେ

ଏହାପରେ କୋର୍ଟରେ କାର୍ଯ୍ୟ ଆରମ୍ଭ ହୋଇଥିଲା ପୂର୍ବରୁ ଆଜି ଦିନବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା ଲଣ୍ଡନରୁ ସେ ବିମାନରେ ଆସି ପହଞ୍ଚବା ପରେ ସିବିଆଇର ଏକ ଟିମ୍ ଚେନ୍ନାଇ ବିମାନ ବନ୍ଦରରେ ତାଙ୍କୁ ହାଜତକୁ ନେଇଥିଲେ ଏହି ମାମଲାରେ ସିବିଆଇ ଗତବର୍ଷ ମେ ମାସରେ ଏଫଆଇଆର୍ ରୁଜୁ କରିଥିଲା

ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ଟୋରେଟ୍ ମଧ୍ୟ ତାଙ୍କ ବିରୁଦ୍ଧରେ ଏକ କଳାଧନ ମାମଲା ରୁଜୁ କରିଥିଲା ବିଜେପି ଚିଦାୟରମ୍ ଏକ କଳାଧନ ମାମଲାରେ କାର୍ତ୍ତି ଚିଦାୟରମ୍ଙ୍କୁ ଗିରଫ କରାଯିବା ପରେ ବିଜେପି କହିଛି କେହି ନିଜକୁ ଆଇନଠାରୁ ଊର୍ଦ୍ଧରେ ବିବେଚନା କରିବା ଉଚିତ ନୁହେଁ ପାର୍ଟିନେତା ସମ୍ପିତ୍ ପାତ୍ର କହିଛନ୍ତି ଏହି ଘଟଣାରେ ଆଇନ୍ ତା' ନିଜ୍ଞ ବାଟରେ କାର୍ଯ୍ୟକରୁଛି ଓ ଦୁର୍ନୀତିଗ୍ରସ୍ତ ଲୋକମାନେ ଜେଲ୍ ଯାଉଛନ୍ତି ରାଜନୈତିକ ପ୍ରତିଶୋଧ ପରାୟଣତାରେ ଏହାସବୁ କରାଯାଉଥିବାର କଂଗ୍ରେସର ଅଭିଯୋଗକୁ ସେ ଖଶ୍ଚନ କରିଛନ୍ତି

ସେହି କ୍ଷେତ୍ରଗୁଡ଼ିକର ଦକ୍ଷତାବୃଦ୍ଧି ଓ ସେଗୁଡ଼ିକର ବିକାଶପାଇଁ ଏହି ପ୍ରସ୍ତାବ ଥିଲା ସେବାକ୍ଷେତ୍ରର ଭାରତର କ୍ଷିଡିପି ରପ୍ତାନୀ ଓ ନିଯୁକ୍ତି ସୂଷ୍ଟିରେ ଯଥେଷ୍ଟ ଅବଦାନ ରହିଆସିଛି ଚାମ୍ପିୟନ୍ ସେବା କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି ଓ ଏହାର ଫଳପ୍ରଦ କାର୍ଯ୍ୟ ସମ୍ପାଦନା ବିଭିନ୍ନ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି କରିବ

ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଚନ୍ଦର ଶେଖର୍ଙ୍କୁ ନେଇ ଖଣ୍ଡପୀଠ ବିଧାୟକ ନିର୍ବାଚନ କମିଶନ୍ ଏବଂ ଏଥିସହ ସମ୍ପୁକ୍ତ ଅନ୍ୟମାନଙ୍କଠାରୁ ଯୁକ୍ତି ଶୁଣିବା ପରେ ଏହି ରାୟ ଦେଇଛନ୍ତି ବିଧାୟକମାନେ ଗତକାଲି କୋର୍ଟରେ କହିଥିଲେ ଯେ ସେମାନଙ୍କର ଆଭିମୁଖ୍ୟ ନ ଜାଣି ନିର୍ବାଚନ କମିଶନ୍ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରି ସେମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି ଏହି ମାମାଲାର ପୁନଃ ଶୁଣାଣି କରିବା ଲାଗି ବିଧାୟକମାନଙ୍କ ପକ୍ଷରୁ ଅଦାଲତକୁ ଅନୁରୋଧ କରାଯାଇଥିଲା

ଓଡ଼ିଶା ବାଇ ପୋଲ୍ ଓଡ଼ିଶାରେ ବିଜେପ୍ରର ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ହୋଇଛନ୍ତି

ଗତବର୍ଷ ଅଗଷ୍ଟରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ଯୋଗୁଁ ଏହି ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା ସିବିଆଇ ନିରବ ମୋଦି କେନ୍ଦ୍ର ତଦନ୍ତ ବ୍ୟୁରୋ ପକ୍ଷରୁ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ପିଏନ୍ବି ଦୁର୍ନୀତି ମାମଲାର ତଦନ୍ତ ପ୍ରକ୍ରିୟାରେ ଯୋଗ ଦେବା ଲାଗି ତାଙ୍କ ଇ ମେଲ୍ ଠିକଣାରେ ନିର୍ଦ୍ଦେଶ ଦିଆଯାଇଛି ସେ କେଉଁଠାରେ ରହୁଛନ୍ତି ସେହି ବିଷୟରେ ହାଇ କମିଶନର୍ କିମ୍ବା ରାଷ୍ଟ୍ରଦୂତଙ୍କୁ ତୁରନ୍ତ ଅବଗତ କରିବାପାଇଁ କୁହାଯାଇଛି ଏହାଦ୍ୱାରା ନିରବ ମୋଦିଙ୍କ ଭାରତ ପ୍ରତ୍ୟାବର୍ଭନର ଆୟୋଜନ କରାଯାଇପାରିବ ଆସନ୍ତା ସପ୍ତାହରେ ହେବାକୁ ଥିବା ତଦନ୍ତ ପ୍ରକ୍ୟାରେ ଯୋଗ ଦେବା ବାଧ୍ୟତାମୂଳକ ବୋଲି ସିବିଆଇ ପକ୍ଷରୁ ନିରବ ମୋଦିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଶ୍ରୀଦେବୀ ପ୍ରଖ୍ୟାତ ଚଳଚ୍ଚିତ୍ ଅଭିନେତ୍ନୀ ଶ୍ରୀଦେବୀଙ୍କର ମ୍ରମ୍ଘାଇସ୍ଥିତ ଭିଲେ ପାର୍ଲେ ଶ୍ମଶାନଠାରେ ଆଜି ସନ୍ଧ୍ୟାରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ ହୋଇଛି ଏହି ଅନ୍ତ୍ୟେଷ୍ଟିକ୍ରିୟାରେ ବହୁ ଚଳଚ୍ଚିତ୍ର ତାରକା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ଗତ ଶନିବାର ଦୁବାଇରେ ଶ୍ରୀଦେବୀଙ୍କର ପରଲୋକ ଘଟିଥିଲା ଏବଂ ତାଙ୍କ ପାର୍ଥବ ଶରୀରକୁ ଗତରାତିରେ ମୁମ୍ବାଇକୁ ଅଣାଯାଇଥିଲା ଦୁବାଇର ଏକ ହୋଟେଲ୍ରେ ବାଥ୍ଟବ୍ରେ ବୃଡ଼ିଯାଇ ଶ୍ରୀଦେବୀଙ୍କର ମୃତ୍ୟୁ ଘଟିଥିଲା

ଶେଷ ହେବ ଆସନ୍ତାକାଲିଠାର୍ଚ ଏଥିପାଇଁ ତୀର୍ଥଯାତ୍ରୀମାନଙ୍କର ବିଭିନ୍ନ ବ୍ୟାଙ୍କ୍ ଶାଖା ମାଧ୍ୟମରେ ପଞ୍ଜୀକରଣ ଆରୟ ହେବ ଯାତ୍ରୀମାନଙ୍କ ଲାଗି ଅମରନାଥ ପୀଠ ବୋର୍ଡ଼ ପକ୍ଷରୁ ପରାମର୍ଶ ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତ ସତର୍କତା କ୍ରାରି କରାଯାଇଛି ତୀର୍ଥଯାତ୍ୱୀମାନଙ୍କୁ ନିଜ ସାଙ୍ଗରେ ଯଥେଷ୍ଟ ଶୀତ ପୋଷାକ ନେବାକୁ ପରାମର୍ଶ ଜାରି କରାଯାଇଛି ଓ ତୀର୍ଥଯାତ୍ରା ପ୍ରଶାସନର ସୂଚନାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କୁହାଯାଇଛି

ଶଙ୍କରାଚାର୍ଯ୍ୟ କାଞ୍ଚ ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ତାମିଲନାଡୁର କାଞ୍ଚ୍ପୁରମ୍ଠାରେ ଇହଲୀଳା ସମ୍ଭରଣ କରିଛନ୍ତି

ଶ୍ୱାସପ୍ରଶ୍ୱାସରେ ଅସୁବିଧା ହେବାରୁ ତାଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲା

ତାଙ୍କ ସ୍ଥାନରେ କାମକୋଟି ପୀଠର ସତୁରିତମ ଶଙ୍କରାଚାର୍ଯ୍ୟ ଅବସ୍ଥାପିତ ହେବେ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କ ପାଇଁ କାଞ୍ଚପୁରମ୍ ମଠ ଏକ ମହାନ୍ ତୀର୍ଥସ୍ଥଳୀ ଭାବେ ବିବେଚିତ ହୋଇଆସ୍କୁଛି ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଶଙ୍କରାଚାର୍ଯ୍ୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶ୍ରୀ ନାଇଡ଼ୁ ତାଙ୍କର ଶୋକବାତ୍ତାରେ କହିଛନ୍ତି ମାନବ ଜାତିର କଲ୍ୟାଣ ଓ ଲୋକମାନଙ୍କ ମଧ୍ୟରେ ଆଧ୍ଯାତ୍ମିକତାର ବିକାଶ ପାଇଁ ତାଙ୍କର ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆଚାର୍ଯ୍ୟ ସରସ୍ୱତୀଙ୍କର ବିୟୋଗରେ ସେ ମର୍ମାହତ ହୋଇଛନ୍ତି ସେ କହିଛନ୍ତି ଶଙ୍କରାଚାର୍ଯ୍ୟ ତାଙ୍କର ଦୃଷ୍ଟାନ୍ତମଳକ ସେବା ଓ ମହାନ ଚିନ୍ତାଧାରା ପାଇଁ କୋଟିକୋଟି ଲୋକଙ୍କ ହୃଦୟରେ ସର୍ବଦା ଜୀବିତ ହୋଇ ରହିବେ ଶ୍ରୀ ମୋଦି କହିଛନ୍ତି ଲୋକମାନଙ୍କ ପାଇଁ ସେବା କ୍ଷେତ୍ରରେ ସେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣକରି ଆସିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ବହୁ ଅନୁଷ୍ଠାନ ଗରିବ ଓ ଦରିଦ୍ରଲୋମାନଙ୍କ କ୍ରୀବନରେ ସୁଖ ଆଣିଦେଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି

ପେଟ୍ରୋଲିୟମ୍ ଶୋଧନ ଓ ସିମେଣ୍ଟ ଉତ୍ପାଦନ ସର୍ବାଧିକ ଅଭିବୃଦ୍ଧି ହାସଲ କରିଥିବାବେଳେ ଇସ୍କାତ ଓ କୋଇଲା ଉତ୍ପାଦନରେ ଉନ୍ନତି ଘଟିଛି